ପିଏମ୍ ଇନ୍ଭେଷ୍ଟ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶ୍ରମ ଶିକ୍ଷା ଓ କୃଷି କ୍ଷେତ୍ରରେ ଅଣାଯାଇଥିବା ତ୍ରିବିଧ ସଂସ୍କାରକୁ ଉଚ୍ଚ ପ୍ରଶଂସା କରିବା ସହ ବିଶ୍ୱ ମହାମାରୀ ସମୟରେ ଘଟିଥିବା ଢାଞ୍ଚାଗତ ସଂସ୍କାର ଦ୍ୱାରା ଦେଶରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଗତକାଲି କାନାଡାରେ ଆୟୋଜିତ ଇନଭେଷ୍ଟ ଇଣ୍ଡିଆ କନ୍ଫରେନ୍ସକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ଘୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ସଂସ୍କାର ଅଣାଯିବା ଫଳରେ ବ୍ୟବସାୟ ସୁଗମତା ର୍ୟାଙ୍କିଙ୍ଗରେ ଭାରତ ଯଥେଷ୍ଟ ଉନ୍ନତି କରିଛି

ଟିକସ ବ୍ୟବସ୍ଥାରେ ସରଳୀକରଣ ଏବଂ ଏକ ଶକ୍ତିଶାଳୀ ବଣ୍ଡ୍ ବଜାର ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବା ଫଳରେ ଏଭଳି ସଂସ୍କାର ଆସିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏହି ନିଉ ଇଣ୍ଡିଆରେ ପ୍ରତ୍ୟେକଙ୍କ ପାଇଁ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ଭାରତ ପ୍ରତି ଅନ୍ୟାନ୍ୟ ଦେଶର ମାନସିକତାରେ ବିରାଟ ପରିବର୍ଭନ ଦେଖାଦେଇଥିବାରୁ ଏହା ଏକ ଆକର୍ଷଣୀୟ ନିବେଶ ସ୍ଥଳ ହୋଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୁଦୃଢ଼ ଗଶତନ୍ତ୍ର ସ୍ଥାୟୀ ସରକାର ବ୍ୟବସାୟରେ ସ୍ପଚ୍ଛତା ଏବଂ ଏକ ବୃହତ ବଜାର ଥିବାରୁ ପୁଞ୍ଜି ଲଗାଣକାରୀମାନେ ଭାରତରୁ ଅଧିକ ଲାଭ ପାଇପାରିବା ନିଶ୍ଚିତ ବୋଲି ଅନୁଭବ କରିସାରିଲେଣି

ଯେତେବେଳେ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ଘୋର ସମସ୍ୟା ଦେଇ ଗତିକରୁଛି ସେତେବେଳେ ଭାରତ ସେଥିରୁ ବାହାରି ଆସି ଏକ ସମାଧାନର ଦେଶ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଓ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଥିବାରୁ କୋବିଡ୍ ସମୟରେ ଲୋକମାନଙ୍କର ଆଚରଣ କିଭଳି ହେବା ଉଚିତ୍ ସେ ବିଷୟରେ ପ୍ରଧାନମନ୍ତ୍ରୀ ଏହି ଜନଆନ୍ଦୋଳନ ଜରିଆରେ ଉଲ୍ଲେଖ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ ଐକ୍ୟବଦ୍ଧ ଭାବେ କୋବିଡ୍ର ମୁକାବିଲା କରିବାକୁ ନିବେଦନ କରିଛନ୍ତି ଲୋକମାନଙ୍କୁ ସର୍ବଦା ମାସ୍କ୍ ପରିଧାନ କରିବା ନିଜର ହାତକୁ ବାରମ୍ଭାର ସାବୁନ୍ରେ ସଫା କରିବା ପରସ୍କର ମଧ୍ୟରେ ଶାରୀରିକ ଦୂରତା ବଜାୟ ରଖିବା ଓ ଅତି କମ୍ରେ ଦୁଇଗଜର ଦୂରତା ବଳାୟ ରଖିବାକୁ ସେ ଅନୁରୋଧ କରିଛନ୍ତି ସେ କହିଛନ୍ତି ଆମେ ଐକ୍ୟବଦ୍ଧ ହୋଇ କୋବିଡ୍ ନାଇଷ୍ଟିନ୍କୁ ଦୂର କରିବାରେ ସଫଳ ହୋଇପାରିବା ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ବିପକ୍ଷରେ ଭାରତର ସଂଗ୍ରାମ ଜନଭିଭିକ ଓ କୋବିଡ୍ ଯୋଦ୍ଧାମାନଙ୍କଠାରୁ ସର୍ବଦା ଏଥିପାଇଁ ପ୍ରେରଣା ମିଳୁଛି ସେ କହିଛନ୍ତି ଆମର ସାମୁହିକ ଉଦ୍ୟମ ଯୋଗୁଁ ଅନେକ ଲୋକଙ୍କର ଜୀବନରକ୍ଷା କରାଯାଇ ପାରିଛି ଆମକୁ ଏହି ଅଭିଯାନ କାରି ରଖିବାକୁ ହେବ ଓ ଦେଶର ଜନସାଧାରଣଙ୍କୁ ଭୂତାଣୁ ଠାରୁ ସୁରକ୍ଷିତ ରଖିବାକୁ ପଡ଼ିବ

କୋବିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ସରକାରଙ୍କ ଯୋଜନାର ସଠିକ୍ ରୂପେ କାର୍ଯ୍ୟକାରୀ କରାଯିବା ଦ୍ୱାରା ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି

ପାଶ୍ୱାନ ପାସେସ୍ ଆଓ୍ କେନ୍ଦ୍ରମନ୍ତ୍ରୀ ତଥା ଲୋକଜନଶକ୍ତି ପାର୍ଟି ଏଲ୍ଜେପି ସୁପ୍ରିମୋ ରାମବିଳାସ ପାଶ୍ୱାନଙ୍କର ଗତସନ୍ଧ୍ୟାରେ ପରଲୋକ ଘଟିଛି ତାଙ୍କ ପୁତ୍ର ତଥା ଏଲ୍ଜେପି ନେତା ଚିରାଗ ପାଶ୍ୱାନ ଏ ସଂପର୍କରେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି

ଗତ କିଛିସପ୍ତାହ ହେବ ଅସୁସ୍ଥତା ଯୋଗୁଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଗତ ଶନିବାର ଦିନ ତାଙ୍କର ହାର୍ଟ ସଜରୀ କରାଯାଇଥିଲା ରାମବିଳାସ ପାଶ୍ୱାନଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ କହିଛନ୍ତି ଯେ ପାଶ୍ୱାନଙ୍କ ପରଲୋକ ଦ୍ୱାରା ଦେଶ ଜଣେ ଦୂରଦୂଷ୍ଟି ସଂପନ୍ନ ନେତାଙ୍କୁ ହରାଇଛି ସଂସଦରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିବା ଜଣେ ସାଂସଦଙ୍କୁ ଦେଶ ହରାଇଲା ବୋଲି ରାଷ୍ଟ୍ରପତି କହିଚ୍ଛନ୍ତି ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଶ୍ୱାନଙ୍କ ପରଲୋକରେ ନିଜର ବ୍ୟକ୍ତିଗତ କ୍ଷତି ଘଟିଛି ବୋଲି କହିଛନ୍ତି ତାଙ୍କ ପରଲୋକରେ ଯେଉଁ ଶୃନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା କେବେ ପୂରଣ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କେବଳ ଜଣେ ବନ୍ଧୁଙ୍କୁ ହରାଇ ନାହାନ୍ତି ବର୍ଚ୍ଚ ଗରିବ ଲୋକଙ୍କ ସ୍ପର ଉତ୍ତୋଳନ କରୁଥିବା ଜଣେ ବ୍ୟକ୍ତିଙ୍କୁ ହରାଇଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କେନ୍ଦ୍ରମନ୍ତ୍ରୀ ପାଶ୍ୱାନଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପଛୁଆବର୍ଗ ଏବଂ ଅବହେଳିତ ଲୋକଙ୍କ ଅଧିକାର ପାଇଁ ଶ୍ରୀ ପାଶ୍ୱାନ କାର୍ଯ୍ୟ କରୁଥିଲେ ବୋଲି ଶ୍ରୀ ଜାବଡେକର କହିଛନ୍ତି ସେ ତାଙ୍କୁ ଜଣେ ସକ୍ରିୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ବର୍ଣ୍ଣନା କରିଛନ୍ତି ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାମବିଳାସ ପାଶ୍ୱାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି ପାଶ୍ୱାନଙ୍କ ବିୟୋଗ ଅବିଶ୍ୱସନୀୟ ନିଜର ରାଜନୈତିକ ଜୀବନରେ ଶ୍ରୀ ପାଶ୍ୱାନ ସର୍ବଦା ଗରିବ ଏବଂ ଅସହାୟ ଶ୍ରେଶୀର ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉସର୍ଗୀକୃତ ଥିଲେ ତାଙ୍କ ବିୟୋଗରେ ଭାରତୀୟ ରାଜନୀତି ଓ ସମାାଜିକ ଜୀବନ ପାଇଁ ଅପୂରଣୀୟ କ୍ଷତି ଘଟିଛି ଏହି ଦୁଃଖଦ ସମୟରେ ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି

ଅନ୍ୟାନ୍ୟ ରାଜ୍ୟ ଏବଂ କେନ୍ଦଶାସିତ ଅଞ୍ଚଳରେ ମଧ୍ୟ ମୂଲ୍ୟ ସହାୟତା ଯୋଜନା ଅନୁସାରେ କୃଷିଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବିହାର ଇଲେକ୍ସନ୍ ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି ଆଜି ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ କରାଯିବ